ସେମାନଙ୍କ ଇସ୍ତଫା ସଂକ୍ରାନ୍ତରେ ଆଜି ନିଷ୍କଭି ନେବାକୁ କୋର୍ଟ୍ ବାଚସ୍କତିଙ୍କ କହିଛନ୍ତି

କର୍ଣ୍ଣାଟକ ଏସ୍ସି କର୍ଷ୍ଣାଟକର ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ହୋଟେଲ୍ରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛନ୍ତି ଆକି ସନ୍ଧ୍ୟାରେ ସେମାନେ କର୍ଷାଟକ ବିଧାନସଭା ବାଚସ୍କତିଙ୍କୁ ଭେଟିବେ ପୂର୍ବରୁ ସୁପ୍ରିମ୍କୋର୍ଟ କଂଗ୍ରେସ ଜେଡିଏସ୍ ମେଣ୍ଟର ସେହି ବିଧାୟକମାନଙ୍କୁ ବାଚସ୍ୱତିଙ୍କୁ ସାକ୍ଷାତ କରି ଇସ୍ତଫା ସମ୍ଭନ୍ଧୀୟ ସେମାନଙ୍କ ନିଷ୍ପଭି ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ୍ଙ୍କ ନିର୍ଦ୍ଦେଶ ପରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଦ୍ରୋହୀ ବିଧାୟକ ନାରାୟଣ ଗୌଡ଼ା କହିଛନ୍ତି ସେମାନେ ବାଚସ୍କତିଙ୍କୁ ସାକ୍ଷାତ କରି ଇସ୍ତଫାପତ୍ର ଦାଖଲ କରିବେ ସେମାନେ ସେମାନଙ୍କର ଇସ୍ତଫାକୁ ପ୍ରତ୍ୟାହାର କରିବେ ନାହିଁ ଓ ସେମାନଙ୍କର ନିଷ୍ପଭିରେ ବିଜେପିର କୌଣସି ହାତ ନାହିଁ ବୋଲି ସେ କହିଛନ୍ତି

ଗତକାଲି ମୁମ୍ବାଇ ପୁଲିସ୍ କର୍ଷାଟକ ମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ଅଟକ ରଖିଥିଲା ସେ ବିଧାୟକମାନଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ ପରେ ତାଙ୍କୁ ବେଙ୍ଗାଲ୍ତର୍ ପଠାଇ ଦିଆଯାଇଥିଲା

ସଭା କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ନେତା ଆନନ୍ଦ ଶର୍ମା ଏ ବିଷୟ ଉହ୍ଚାପନ କରି କର୍ଷ୍ଣାଟକର ନିର୍ବାଚିତ ସରକାରଙ୍କ ଅସ୍ଥିର କରାଯାଉଛି ବୋଲି ଦୋଷାରୋପ କରିଥିଲେ ସେ କହିଥିଲେ କର୍ଷ୍ଣାଟକ ଓ ଗୋଆର ପରିସ୍ଥିତି ଗଣତନ୍ତ୍ର ଉପରେ ଶକ୍ତ ଆଘାତ ଏହାର ଜବାବରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କଂଗ୍ରେସର ପରିହାସ କରି ରାହୁଲ ଗାନ୍ଧିଙ୍କ ପ୍ରତି ଆକ୍ଷେପ ସ୍ୱର୍ପ କଂଗ୍ରେସ ପାର୍ଟିର ସଭାପତି କିଏ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସରେ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପି କିଭଳି ଦାୟି ବୋଲି ସେ ବିସ୍କୟ ପ୍ରକାଶ କରିଥିଲେ ପରେ କଂଗ୍ରେସ ସଦସ୍ୟମାନେ ସଭାଗୃହ ପରିତ୍ୟାଗ କରି ଚାଲିଯାଇଥିଲେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ଆଜି ଲୋକସଭାରେ କର୍ଷାଟକ ଓ ଗୋଆ ପରିସ୍ଥିତିକୁ ନେଇ ସଭାକକ୍ଷ ପରିତ୍ୟାଗ କରିଥିଲେ

ଦିନୁ ସୋଲାଙ୍କିଙ୍କ ସମ୍ପର୍କୀୟ ଶିବ ସୋଲାଙ୍କି ଶୈଳେଶ ପାଣ୍ଡ୍ୟା ବାହାଦ୍ୱର ସିଂହ ବଧେର୍ ପଞ୍ଚନ୍ ଦେଶାଇ ସଂଜୟ ଚୌହାନ୍ ଓ ଉଦାଜି ଠାକୁର ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛନ୍ତି ସ୍ୱତନ୍ତ୍ର ସିବିଆଇ ଜଜ୍ କେଏନ୍ ଡାଭେ ଆଜି ଦଶ୍ଡ ଘୋଷଣା କରିଥିଲେ

ସେତେବେଳେ ଗୁଜରାତ ହାଇକୋର୍ଟ୍ ବାହାରେ ଜାଠୱାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଗିର୍ କଙ୍ଗଲରେ ବେଆଇନ୍ ଖଣି ଖନନକ୍ର ଜେଠୱା ଲୋକଲୋଚନକ୍ ଆଣିଥିଲେ ଏସ୍ସି ଅଯୋଧ୍ୟା ସୁପ୍ରିମ୍କୋର୍ଟ୍ ଅଯୋଧ୍ୟାର ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲାରେ ଚାଲିଥିବା ମଧ୍ୟସ୍ତା ସଂକ୍ରାନ୍ତରେ ସପ୍ତାହେ ମଧ୍ୟରେ ସ୍ଥିତାବସ୍ଥା ରିପୋର୍ଟ୍ ଚାହିଁଛନ୍ତି

କଂଗ୍ରେସ ବିଧାୟକମାନେ ଆନୁଷ୍ଠାନିକ ଭାବେ ପାର୍ଟିରୁ ବାହାରି ଆସି ବିଜେପିରେ ମିଶିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ମଧ୍ୟ ଉପସ୍ଥିତ ଥିଲେ

ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ଅଧୀରଞ୍ଜନ ଚୌଧୁରୀ କହିଛନ୍ତି ରେଳବାଇ ଏକ ଦୟନୀୟ ଅବସ୍ଥାରେ ପହଞ୍ଚିଛି ଓ ରେଳବାଇରେ ଉନ୍ନତି ଆଣିବା ଦିଗରେ ସରକାର ନେଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ସେ କହିଛନ୍ତି ରେଳବାଇକୁ ଯାତ୍ରୀ ଭଡ଼ା ଓ ମାଲ୍ ଭଡ଼ାରୁ ମିଳୁଥିବା ରାଜସ୍ୱ କମିବାରେ ଲାଗିଛି ସରକାର ରେଳବାଇର ଘରୋଇ କରଣ କରିବାକୁ ପ୍ରଚେଷ୍ଟା କରୁଥିବାର ସେ ଦୋଷାରୋପ କରିଛନ୍ତି ବିଜେପିର ସୁନୀଲ କୁମାର ସିଂହ କହିଛନ୍ତି ରେଳବାଇରେ ଉନ୍ନତି ଆଣିବା ପାଇଁ ଏନ୍ଡିଏ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇ ଦିଆଯାଉଛି

ଲକ୍ଷନରେ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଉଦ୍ବୋଧନ ଦେଇ ଏହା କହିଛନ୍ତି

ତାଙ୍କ ପତି ଆନନ୍ଦ ଗ୍ରୋଭର୍ଙ୍କ ଦ୍ୱାରା ପରିଚାଳିତ ଏକ ଏନ୍ଜିଓ ଉପରେ ମଧ୍ୟ ଚଢ଼ଉ କରାଯାଇଛି ଚଢ଼ଉ ସମୟରେ କିଛି ଆପତ୍ତିଜନକ ଦସ୍ତାବିଜ୍ ମିଳିଥିବାର ସିବିଆଇ ଜଣାଇଛି ବୈଦେଶିକ ଅନୁଦାନ ଆଇନ୍ ଲଙ୍ଘନ ଅଭିଯୋଗରେ ସିବିଆଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଭିଯୋଗକୁ ଭିତ୍ତି କରି ସିବିଆଇ ଶ୍ରୀ ଗ୍ରୋଭର୍ ଓ ସେହି ଏନ୍ଜିଓ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରିଥିଲା

କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଲୋକସଭାରେ ଏହା କହିଛନ୍ତି

ଶ୍ରୀ ଗଡ଼କରୀ କହିଛନ୍ତି କୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଅଳ୍ପ ପୁଞ୍ଜ ସହ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରାଯାଇପାରିଛି ସେ ପୁଣି କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି ଏଲ୍ଏସ୍ ରାହୁଲ ଗାନ୍ଧି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଲୋକସଭାରେ କୃଷକମାନଙ୍କର ଆତ୍କୁହତ୍ୟା ବିଷୟ ଉହାପନ କରିଛନ୍ତି ଶ୍ଚନ୍ୟକାଳ ବେଳେ ସେ କହିଛନ୍ତି ୱାୟାନାର୍ଡ୍ର ଜଣେ କୃଷକ ଋଣ ପରିଷୋଧ ନ କରିପାରି ଗତକାଲି ଆତ୍କହତ୍ୟା କରିଛନ୍ତି ଓ ଦେଶର କୃଷକମାନେ ଘୋର ଅନାଟନ ମଧ୍ୟରେ କାଳାତିପାତ କର୍ତ୍ଥନ୍ତି କେରଳ ସରକାରଙ୍କ ଦ୍ୱାରା ରଣ ପରିଷୋଧ ପାଇଁ ଘୋଷଣା କରାଯାଇଥିବା ଅବଧି ବିଷୟରେ ରିଜର୍ଭ ବ୍ୟାଙ୍କ୍କୁ ଜଶାଇବାକୁ ଶ୍ରୀ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କୃଷକମାନଙ୍କଠାରୁ ଋଣ ଆଦାୟ କରିବା ଲାଗି ବ୍ୟାଙ୍କ୍ମାନେ ସେମାନଙ୍କୁ ଧମକ ଚମକ ଦେବାରୁ ନିବୃତ୍ତ ରହିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ସେ କହିଛନ୍ତି କେନ୍ଦ୍ର ବଜେଟ୍ରେ କୃଷକମାନଙ୍କୁ ସାହାଯ୍ୟ କଲା ଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଦେଶରେ କୃଷକମାନଙ୍କ ଆତ୍ମହତ୍ୟା ହ୍ରାସ ପାଇଛି ସେ କହିଛନ୍ତି ନରେନ୍ଦ୍ର ମୋଦୀ ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଓ ଆଗକ୍ତ ଏହା ଜାରି ରହିବ ରାଜ୍ୟସଭା ବଜେଟ୍ ଡିସ୍କସନ୍ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ଘରମ୍ କେନ୍ଦ୍ର ବଜେଟ୍ର ସମାଲୋଚନା କରି କହିଛନ୍ତି ଦେଶର ଅର୍ଥନୀତିରେ ଡାଞ୍ଚାଗତ ସଂସ୍କାର ପାଇଁ ବଜେଟ୍ରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ରାଜ୍ୟସଭାରେ କେନ୍ଦ୍ର ବଜେଟ୍ ବିତର୍କରେ ଅଂଶଗ୍ରହଣ କରି ସେ କହିଛନ୍ତି ଏହା ହେଉଛି ପ୍ରଥମ ବଜେଟ୍ ଯେଉଁଥିରେ ମୋଟ୍ ରାଜସ୍ୱ ଖର୍ଚ୍ଚ ଆର୍ଥିକ ନିଅଣ୍ଟ ଓ ଅନ୍ୟାନ୍ୟ ଅଙ୍କଗୁଡ଼ିକ ଉପରେ କିଛି କୁହାଯାଇ ନାହିଁ ଶ୍ରୀ ଚିଦାୟରମ୍ କହିଛନ୍ତି ଦେଶୀୟ ଓ ପାରିବାରିକ ସଞ୍ଚୟରେ ବୃଦ୍ଧି ପାଇଁ ମଧ୍ୟ ବଜେଟ୍ରେ କିଛି ବ୍ୟବସ୍ଥା କରାଯାଇ ନାହିଁ ଟିକସ ଆଦାୟ ପାଇଁ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟକୁ ସେ ଅବାସ୍ତବ ବୋଲି ବର୍ଷ୍ଣନା କରିଛନ୍ତି ଶ୍ରୀ ଚିଦାୟରମ୍ ସରକାରଙ୍କର ବିଭିନ୍ନ ଯୋଜନାର ବିଫଳତା ବିଷୟରେ ଉଲ୍ଲେଖ କରି ସଡ଼କ ନିର୍ମାଣ ଦେଶକୁ ଖୋଲାରେ ଶୌଚମୁକ୍ତ କରାଯିବା ଓ ଦେଶରେ ବେକାରୀ କମ୍ କରିବାରେ ସରକାର ବିଫଳ ହୋଇଥିବାର ଦର୍ଶାଇଛନ୍ତି ପୂର୍ବରୁ ବଜେଟ୍ ଉପରେ ଆଲୋଚନା ପାଇଁ ରାଜ୍ୟସଭାରେ ଶ୍ରନ୍ୟକାଳ ଓ ପ୍ରଶ୍ନ କାଳକୁ ବାତିଲ କରାଯାଇଥିଲା

ନୂଆ ଜ୍ଞାନକୌଶଳ ଓ ପ୍ରସାରଣ ସମ୍ଭନ୍ଧୀୟ କ୍ଷେତ୍ରରେ ମିଳିତ ଉଦ୍ୟୋଗରେ ଗବେଷଣା ଲାଗି ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ଏହି ପଦକ୍ଷେପ ପ୍ରସାରଣ କ୍ଷେତ୍ରରେ ଗବେଷଣା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ପ୍ରସାରଭାରତୀ ସିଇଓ ଶଶିଶେଖର ବେମ୍ପତି ଓ ଆଇଆଇଟି କାନପୁର ନିର୍ଦ୍ଦେଶକ ଅଭୟ କରଣ୍ଣିକରଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି

ଅଷ୍ଟ୍ରେଲିଆ ଟସ୍ ଜିଶିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା